ସଦସ୍ୟମାନେ କିଭଳି ବସିବେ ଏବଂ ସରକାରୀ ମାର୍ଗଦର୍ଶିକା ଅନୁସରଣ ହେବ ସେ ନେଇ ଗୁରୁତ୍ ଦିଆଯାଇଛି ସଦସ୍ୟଙ୍କ ହିତକୁ ଦୂଷିରେ ରଖି ଅଧିବେଶନରେ ଏଥର ପ୍ରଶ୍ରକାଳକୁ ବାଦ୍ ଦିଆଯାଇଛି ଏହା ସହ ସଦସ୍ୟଙ୍କ କୋଭିଡ୍ ପରୀକ୍ଷା ସହ ସାମାଜିକ ଦୂରତା ରଖିବା ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି

ଯେତିକିଦିନ ଗୃହ ଚାଲିବାପାଇଁ ନିର୍ଘଣ୍କ ହୋଇଛି ସେତିକି ଦିନ କାର୍ଯ୍ୟ ହେଲେ ଲୋକଙ୍କର ବହ୍ରତ କିଛି ସମସ୍ୟା ଉପସ୍କାପନ ହୋଇପାରିବ

ଏହି ପରୀକ୍ଷାରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାହା ଚିଡ଼ାନ୍ତ ବୋଲି ଧରାଯିବ

ସେହି ଆଧାରରେ ଓଡ଼ିଶା ପୁଲିସ୍ ଡିଜି ଏହି ପଦକ ପ୍ରଦାନ ସଂକ୍ରାନ୍ଡରେ ଗତକାଲି ଘୋଷଣା କରିଥିବା ସୂଚନା ମିଳିଛି

ପୂର୍ବରୁ ଆରଟିପିସିଆର ପରୀକ୍ଷା ବନ୍ଦ ହୋଇଥିଲା

ଅନ୍ୟପକ୍ଷରେ କିଲ୍କାପାଳ ଭବାନୀ ଶଙ୍କର ଚୟନୀ ସିଏମ୍ସି କମିଶନର ଅନନ୍ୟା ଦାସଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ଅନୁଷିତ ହୋଇଥିଲା ଏଥିରେ ଅନୁମତି ପାଇଥିବା ଲାବ ଓ ହସ୍ୱିଟାଲର କର୍ମକର୍ତା ଉପସ୍ରିତ ଥିଲେ

ଆଲୋଚନା କାଳରେ ଭାରତ ଓ ଆମେରିକା ଦି୍ପାକ୍ଷିକ ସାମରିକ ଉର୍ଜା ଉପରେ ଉଭୟ ଆଲୋଚନା କରିଛନ୍ତି ଦିପାଷିକ ସାମରିକ ଭାଗିଦାରୀରେ ଉର୍ଜା ଏକ ମହତ୍ତପ୍ରର୍ଷ ଭୂମିକାରେ ଅବତୀର୍ଷ ହୋଇଛି ବୋଲି ଆମେରିକାର ରାଷ୍ଟ୍ରଦୃତ ମତପ୍ରକାଶ କରିଥିଲେ ଏହା ସହ ପ୍ରାକୃତିକ ଗ୍ୟାସ କ୍ଷେତ୍ରକୁ କିପରି ଅଧିକ ମଜବୁତ କରାଯିବ ସେ ଦିଗରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା